ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଭାରତର ନାଗରିକମାନଙ୍କୁ ବିରାଟ ଆହ୍ୱାନ କରିଛନ୍ତି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ରାଷ୍ଟ୍ରର ବିକାଶ ଏବଂ ସାମଗ୍ରିକ ଅଭିବୃଦ୍ଧି ପାଇଁ ଆତ୍ମନିର୍ଭର ଭାରତର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି ସମସ୍ତ ଭାରତୀୟ ବିଶେଷକରି ପରବର୍ତ୍ତୀ ପିଢ଼ୀନିକଟରୁ ଅଭିନବତା ଓ ସମାଧାନ ପାଇଁ ଅନେକ କିଛି ଆଶା କରାଯାଉଛି ଏବଂ ଏକ ଅଧିକ ସ୍ୱନ୍ଦର ଭବିଷ୍ୟତ ପାଇଁ ଆମକୁ ଯୁବାପିଡ଼ୀର ଏହି ସାମର୍ଥ୍ୟକୁ ପ୍ରୋସାହିତ କରିବାକୁ ପଡିବ ବୋଲି ଶ୍ୱୀ ମୋଦି କହିଛନ୍ତି ଏହି ମର୍ମରେ ପ୍ରଧାନମନ୍ତ୍ରୀ ଚଳିତ ମାସର ଆରମ୍ଭରେ ଅନୁଷ୍ଠିତ ଆତ୍ମନିର୍ଭର ଭାରତ ଆପ୍ ଅଭିନବତା ପ୍ରତିଯୋଗିତାରେ ଦେଶର ଯୁବାପିଢ଼ି କିପରି ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ ତାହାର ଅବତାରଣା କରିଛନ୍ତି

ଏହି ପ୍ରତିଯୋଗିତାରେ ଦୁଇ ଡର୍ଜନରୁ ଅଧିକ ବିଭିନ୍ନ ଶ୍ରେଣୀର ଆପ୍କୁ ପୁରସ୍ଚ୍ଚତ କରାଯାଇଥିଲା ଏବଂ ପ୍ରତିଯୋଗିତାର ଫଳାଫଳ ଅତ୍ୟନ୍ତ ଉସାହଜନକ ଥିଲା ଏହିସବୁ ଆପ୍ ସହିତ ନିଜକୁ ପରିଚିତ କରାଇ ସେସବୁ ସହିତ ସଂଯୁକ୍ତ ହେବାପାଇଁ ଶ୍ରୀ ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଆତ୍ମନିର୍ଭର ଭାରତ ଏବଂ ଦେଶର ଭବିଷ୍ୟତ ପାଇଁ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଥିଲାବୋଲି ସେ କହିଚ୍ଛନ୍ତି

ଶ୍ରୀ ମୋଦି କହିଛନ୍ତି ଆଜିର ଛୋଟଛୋଟ ଆପ୍ ସବୁ ଭବିଷ୍ୟତରେ ବଡ ବଡ ଉଦ୍ୟୋଗରେ ରୂପାନ୍ତରିତ ହୋଇ ବିଶ୍ୱରେ ଭାରତର ପରିଚିତି ବୃଦ୍ଧି କରିବ ଏବେ ବିଶ୍ୱର ବୃହତ୍ କମ୍ପାନୀ ଗୁଡ଼ିକ ଦିନେ ଷ୍ଟାଟ୍ ଅପ୍ରୁ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ ଭାରତ ଉପରେ ଆଧାରିତ କମ୍ପ୍ୟୁଟର ଗେମ୍ ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଯୁବ ପ୍ରତିଭାମାନଙ୍କୁ ଆହ୍ୱାନ କରିଛନ୍ତି ଦେଶର ସମୃଦ୍ଧ ଇତିହାସକୁ ଆଧାର କରି ଅନେକ କମ୍ପ୍ୟୁଟର ଗେମ୍ ପ୍ରସ୍ତୁତ କରାଯାଇ ପାରିବ ବୋଲି ସେ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନରେ ଭର୍ଚ୍ଚୁଆଲ ଗେମ୍ କ୍ଷେତ୍ର ଏବଂ ଖେଳନା ପ୍ରସ୍ତୁତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି ଭାରତକୁ ଖେଳନା ନିର୍ମାଣର ପେଶ୍ଚରେ ପରିଣତ କରିବା ପାଇଁ ଷ୍ଟାଟ୍ଅପ୍ ଗୁଡ଼ିକ ଏକକୁଟ ହୋଇ ଖେଳନା ନିର୍ମାଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ସ୍ଥାନୀୟ ଖେଳନାଗୁଡ଼ିକର ପ୍ରୋସାହନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାସହିତ ସ୍ଥାନୀୟ ଖେଳନାର ପ୍ରଚାର ପ୍ରସାର ପାଇଁ ସମୟ ଆସିଯାଇଛି ବୋଲି କହିଛନ୍ତି ଦେଶର ସ୍ଥାନୀୟ ଖେଳନା ପ୍ରସ୍ତୁତିରେ ସନ୍ନିବେଶିତ ସମୃଦ୍ଧ ପରମ୍ପରା ଏବଂ ସୁନ୍ଦର ଖେଳନା ପ୍ରସ୍ତୁତିରେ ଆମର ଶିଳ୍ପୀମାନଙ୍କର ପ୍ରତିଭା ଓ ନିପୁଶତାର ପ୍ରଧାନମନ୍ତ୍ରୀ ତାରିଫ କରିଛନ୍ତି ଏହି ପରିପ୍ରେକ୍ଷୀରେ ଶ୍ରୀ ମୋଦି କର୍ଣ୍ଣାଟକର ରାମ୍ନଗରମ୍ ସ୍ଥିତ ଚନ୍ଦ୍ୱାପାଟଣା ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର କୋଣ୍ଡାପ୍ଲି ତାମିଲନାଡୁର ତାଞ୍ଜାଭର୍ ଆସାମର ଧୁବରୀ ଏବଂ ଉତ୍ତରପ୍ରଦେଶର ବାରଣାସୀ ଆଦି କଣ୍ଢେଇ ପ୍ରସ୍ତୁତି ପେଶ୍ଚ ଗୁଡ଼ିକର ଉଦାହରଣ ଦେଇଛନ୍ତି

ଏହି କ୍ଷେତ୍ରରେ ଭାରତର ଅଂଶ ବୃଦ୍ଧି ସକାଶେ ଏକଜୁଟ ହେବାପାଇଁ ସେ କୂଟୀରଶିଳ୍ପ କ୍ଷୁଦ୍ରଶିଳ୍ପ ଏମ୍ଏସ୍ଏମ୍ଇ ବୃହତ୍ତ ଶିଳ୍ପ ସଂସ୍ଥା ତଥା ଘରୋଇ ଉଦ୍ୟୋଗୀମାନଙ୍କୁ ଆହ୍ୱାନ କରିଛନ୍ତି ଏହି ମର୍ମରେ ଶ୍ରୀ ମୋଦି ବିଶାଖାପାଟନମର ସିଭିରାଜୁଙ୍କ ବିଷୟ ଉଲ୍ଲେଖ କରିଛନ୍ତି ତାଙ୍କ ଗ୍ରାମର ଏଟି କୋପାକା ଖେଳନା ଦିନେ ବେଶ୍ ଲୋକପ୍ରିୟ ଥିଲା କାଠରେ ନିର୍ମିତ ଚର୍ତ୍ତୁଃପାର୍ଶ୍ୱରୁ ଗୋଲାକାର ହୋଇଥିବା ଏହି ଖେଳନାଗୁଡ଼ିକ ଯୋଗୁଁ ଶିଶୁମାନେ ଆଘାତପ୍ରାପ୍ତ ହୁଅନ୍ତି ନାହିଁ ତାଙ୍କ ଗ୍ରାମର ଶିଳ୍ପୀମାନଙ୍କ ସହିତ ମିଶି ସିଭି ରାଜୁ ଏବେ ଏଟି କୋପାକା ଖେଳନା ପ୍ରସ୍ତୁତିର ଏକ ନୂଆ ଆନ୍ଦୋଳନ ଆରମ୍ଭ କରିଛନ୍ତି ଏବେ ଉଚ୍ଚମାନର ଖେଳନା ପ୍ରସ୍ତୁତ କରି ସିଭି ରାଜୁ ସ୍ଥାନୀୟ ଖେଳନା ଗୁଡ଼ିକର ହୃତ ଗୌରବକୁ ପୁଣିଥରେ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ପରିବେଶ ଉପଯୋଗୀ ଉଚ୍ଚମାନର ଖେଳନା ପ୍ରସ୍ତୁତିର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି ସ୍ଥାନୀୟ ଖେଳନାଶିଳ୍ପ ଗୌରବମୟ ଅତୀତକୁ ଫେରାଇଆଶିପାରିବ ଯାହା ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତକୁ ଆହୁରି ଉଜ୍ଜଳ କରିପାରିବ ବୋଲି ସେ କହିଛନ୍ତି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଉକ୍ତିକୁ ସ୍କରଶକରି ଶ୍ରୀ ମୋଦି କହିଛନ୍ତି ଖେଳନାଗୁଡ଼ିକ ଶିଶୁର କେବଳ ଶୈଶବ ଫେରାଇଆଣିବା ଉଚିତ୍ ନୁହେଁ ବର୍ଚ୍ଚ ତା'ର ସୃଜନଶୀଳତା ମଧ୍ୟ ବୃଦ୍ଧି କରିବା ଆବଶ୍ୟକ ଶିଶୁମାନଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଖେଳନା ଗୁଡ଼ିକର ପ୍ରଭାବ ସମ୍ପର୍କରେ ନୂତନ ଶିକ୍ଷାନୀତିରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ଖେଳ ସହିତ ପାଠପଢ଼ା ଖେଳନା ପ୍ରସ୍ତୁତି ଶିକ୍ଷା ଏବଂ କାରଖାନା ପରିଦର୍ଶନକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି କରୋନା ମହାମାରୀର କଠିନ ସମୟରେ କୃଷକମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି

ପ୍ରତ୍ୟେକ ଜିଲ୍ଲାରେ ଉତ୍ପାଦନ କରାଯାଉଥିବା ଶସ୍ୟ ଏବଂ ସେଗୁଡ଼ିକର ତୁଳନାତ୍ମକ ପୌଷ୍ଟିକତା ଗୁଣ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ ପାଇଁ ଭାରତୀୟ କୃଷି କୋଷର ଗଠନ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି ସେପ୍ଟେମ୍ବର ମାସକୁ ସମଗ୍ର ଦେଶରେ ପୁଷ୍ଟି ମାସ ଭାବେ ପାଳନ କରାଯିବ ଏବଂ ଏହି ଅବସରରେ ଉତ୍ତମ ପୌଷ୍ଟିକତା ଉପରେ ଅଧିକ ଗ୍ରରତ୍ନ ଦେବାପାଇଁ ଶ୍ୱୀ ମୋଦି ପରାମର୍ଶ ଦେଇଛନ୍ତି

ଗର୍ଭାବସ୍ଥାରେ ଯଦି ଶିଶୁକୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଏ ତେବେ ଶୈଶବ ଅବସ୍ଥାରେ ତା'ର ସ୍ୱାସ୍ଥ୍ୟଗତ ଓ ମାନସିକ ବିକାଶ ଘଟିଥାଏ ବୋଲି ବିଶେଷଜ୍ଞମାନେ ଦେଇଥିବା ମତର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି କୋଭିଡ୍ ଷ୍ଟାଟସ୍ ଦେଶରେ କୋଭିଡ ନାଇଷ୍ଟିନ୍ ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାକିଛି

ବର୍ତ୍ତମାନ ପର୍ଯ୍ୟନ୍ତ ଆରୋଗ୍ୟଲାଭ କରିଥିବା ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ସଂଖ୍ୟାର ସାଢ଼େ ତିନି ଗୁଣର୍ତ ଅଧିକ ଅଟେ

ଅନ୍ୟପକ୍ଷରେ ଦେଶରେ ମୃତ୍ୟୁହାର ଧିରେଧିରେ ହ୍ରାସ ପାଇବାରେ ଲାଗିଛି ଏବଂ ବିଶ୍ୱରେ ଭାରତ ଅନ୍ୟତମ ସର୍ବନିମୁ ସ୍ଥାନରେ ରହିଛି

ଆସାମ କେରଳ ବିହାର ଓଡ଼ିଶା ତେଲେଙ୍ଗାନା ତ୍ରିପୁରା ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡରେ ମୃତ୍ୟୁହାର ଏକ ପ୍ରତିଶତରୁ କମ୍ ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଅନୁଯାୟୀ ଭାରତରେ ନମୁନା ପରୀକ୍ଷଣ ବୃଦ୍ଧି ପାଇବାରେ ଲାଗିଛି

ମହରମ ଦେଶର ବିଭିନ୍ନ ସ୍ଥାନରେ ଆଜି ପାରମ୍ପରିକ ଭକ୍ତି ଓ ଶ୍ରଦ୍ଧାର ସହ ଆଶୁରା ଏ ମହରମ ପାଳନ କରାଯାଉଛି କରବଲଠାରେ ସତ୍ୟନ୍ୟାୟ ଓ ଧର୍ମ ପ୍ରତିଷ୍ଠା ପାଇଁ ମହମ୍ମଦଙ୍କ ନାତି ହଜରତ୍ ଇମାମ ହୁସେନ ଏବଂ ତାଙ୍କର ସହଯୋଗୀମାନଙ୍କ ବଳିଦାନକୁ ସ୍କରଣ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ ବର୍ତ୍ତମାନ କୋଭିଡ ନାଇଷ୍ଟିନ୍ ମହାମାରୀକୁ ଦୃଷ୍ଟିରେ ରଖି ବଡ଼ଧରଣର ପାରମ୍ପରିକ ତାଜିଆ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି ତେବେ କରବଲ ସହିଦଙ୍କ ବଳିଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସରକାରଙ୍କ କୋଭିଡ ନିର୍ଦ୍ଦେଶାବଳୀ ଏବଂ ଲକ୍ଡାଉନ୍ ନିୟମ ପାଳନ ସହ ମଜ୍ଲିସ ବା ଧାର୍ମିକ ସଭା କରାଯାଉଛି ପୂର୍ବରୁ ଏକ ପିଟିସନ୍ର ଶୁଣାଶି କରି ସର୍ବୋଚ୍ଚ ଅଦାଲତ ସମଗ୍ର ଦେଶରେ ମହରମ ଶୋଭାଯାତ୍ରା କରାଯିବା ନେଇ ଅନୁମତି ଦେବାକୁ ମନା କରିଥିଲେ ପିଏମ୍ ଟ୍ୱିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶୁରା ଏ ମହରମ ଅବସରରେ ଆଳି ହଜରତ୍ ଇମାମ ହୁସେନଙ୍କୁ ସ୍କରଣ କରି ତାଙ୍କ ଦ୍ୱାରା ପ୍ରଦର୍ଶିତ ସତ୍ୟ ଓ ନ୍ୟାୟର ମାର୍ଗରେ ପରିଚାଳିତ ହେବାପାଇଁ ଆହ୍ୱାନ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି ସତ୍ୟ ଏବଂ ନ୍ୟାୟର ମୂଲ୍ୟଠାରୁ ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ